ଫିଙ୍ଗଲେନା ଅଞ୍ଚଳରେ ଚାଲିଥିବା ଗୁଳିବିନିମୟରେ ଜଣେ ଲେଫୁନାଣ୍ଟ କର୍ଣ୍ଣେଲଙ୍କ ସମେତ ଦକ୍ଷିଣ କାଶୁୀରର ରେଞ୍ଜର ପୋଲିସ ଡିଆଇକି ଏଥିରେ ଆହତ ହୋଇଛନ୍ତି ଗତ ମଧ୍ୟ ରାତ୍ରିରେ ଗୁଳିବିନିମୟରେ ଦୁଇଜଣ ସନ୍ତାସବାଦୀଙ୍କ ସହ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ମୃତ ଦୁଇଜଣ ସନ୍ତାସବାଦୀଙ୍କ ମଧ୍ୟରୁ ଜଣେ ସିଆରପିଏଫ କାରବୋମା ଆକ୍ରମଣ ଘଟଣାର ମୁଖ୍ୟ କ୍ରେସ କମାଣ୍ଡର କାମରାନ ଘାଜି ବୋଲି ଅନୁମାନ କରାଯାଇଛି ତେବେ ସରକାରୀ ସ୍ୱତ୍ରର୍ ଜଣାପଡିଛି ଯେ ଏହି ସନ୍ତସବାଦୀର ପରିଚୟ ଏବଂ ସେ କେଉଁ ସଂଗଠନ ସହିତ ସମ୍ପୁକ୍ତ ଥିବା ସେ ବିଷୟରେ ତଦନ୍ତ ଜାରି ରହିଛି ଜନବସତି ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିବାବେଳେ ସେହି ସ୍ଥାନରେ ତଲାସୀ ଅଭିଯାନ ଜାରି ରହିଛି

କେନ୍ଦ୍ରମନ୍ତୀ କହିଛନ୍ତି ଏହି ଆକ୍ରମଣର ଜବାବର ସମୟ ଓ ସ୍ଥାନ ଭାରତ ନିର୍ଦ୍ଦେଶ କରିବ ବିଜେପିର ଭାରତ କେ ମନ୍ କି ବାତ୍ ମୋଦି କେ ସାଥ ଅଭିଯାନର ଶୁଭାରୟ ପାଇଁ ଜେନେରାଲ ସିଂ ଆଜି ସିମ୍ଲା ଗସ୍ତ କରିଛନ୍ତି ପିଏମ୍ ଆର୍ଜେଣ୍ଟିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି' ପୁଲଓ୍ୱାମା ସନ୍ତାସବାଦୀ ଆକ୍ରମଣ ଦର୍ଶାଉଛି ଯେ କଥାବାର୍ତ୍ତା ପାଇଁ ଆଉ ସମୟ ନାହିଁ ଏବେ ସନ୍ତାସବାଦ ଏବଂ ଏହାକୁ ସମର୍ଥନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାରା ବିଶ୍ୱ ହାତ ମିଳାଇବାର ସମୟ ଆସିଯାଇଛି ଆକି ନ୍ତଆଦିଲ୍ଲୀଠାରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ମରିସିଓ ମାର୍ସୀଙ୍କ ସହିତ ପ୍ରତିନିଧିଷ୍ଠରୀୟ ବୈଠକ ପରେ ପ୍ରେସ ବିବୃତ୍ତିରେ ଶ୍ରୀ ମୋଦି କହିଛନ୍ତି ସନ୍ତାସବାଦ ବିଶ୍ୱ ଶାନ୍ତି ଓ ସ୍ଥିରତା ଉପରେ ଏକ ବୁହତ ବିପତ୍ତି ବୋଲି ସେ ଓ ଶ୍ରୀ ମାର୍ସୀ ସହମତ ହୋଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ପଦକ୍ଷେପ ନେବାରେ ଆଉ କାଳବିଳୟ କରିବା ଉଚିତ ନୁହେଁ କାରଣ ଏହା ଉଗ୍ରବାଦକୁ ଆହୁରି ପ୍ରୋସହିତ କରିବ ଆର୍ଜେଣ୍ଟିନାକୁ କୃଷିର ଏକ ଶକ୍ତି ସ୍ଥଳ ଭାବେ ବର୍ଷ୍ଣନା କରି ଶ୍ରୀ ମୋଦି କହିଛନ୍ତି ଖାଦ୍ୟ ସୁରକ୍ଷାରେ ଆର୍ଜେଣ୍ଟିନାକୁ ଭାରତ ଭାଗିଦାରଭାବେ ଦେଖିଆସ୍କୁଛି

ନିଜ ପ୍ରେସ ବିବୃତ୍ତିରେ ଆର୍ଜେଷ୍ଟିନାର ରାଷ୍ଟ୍ରପତି ମରିସିଓ ମାର୍ସୀ ପୁଲଓ୍ୱାମା ସନ୍ତାସବାଦୀ ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି ସେ କହିଛନ୍ତି ଉଗ୍ରବାଦ ମୁକାବିଲାର କରୁରୀ ହୋଇପଡିଛି ସେ କହିଛନ୍ତି ଭାରତ ଓ ଆର୍ଜେଣ୍ଟିନାର ବହୁପକ୍ଷବାଦୀ ଏବଂ ବିବିଧତାପୂର୍ଣ୍ଣ ମଲ୍ୟବୋଧ ରହିଛି ସେ କହିଛନ୍ତି ଆର୍ଜେଣ୍ଟିନା ଭାରତକୁ ଏକ ବାଣିଜ୍ୟ ଅଂଶୀଦାର ରାଷ୍ଟ୍ରଭାବେ ଦେଖୁଛି ଏବଂ ଅଣ ପାରମ୍ପାରିକ ଶକ୍ତି କ୍ଷେତ୍ରରେ ଉଭୟ ପକ୍ଷଙ୍କ ନିକଟରେ ପର୍ଯ୍ୟାପ୍ତ ସ୍ୱଯୋଗ ରହିଛି

ପ୍ରସାରଭାରତୀ ଏବଂ ଆର୍ଜେଣ୍ଟିନାର ସରକାରୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ ଓ ସମନ୍ୱୟ ପାଇଁ ମଧ୍ୟ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ' ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ଆଜି ସନ୍ଧ୍ୟାରେ ଏକ ଭୋଟିର ଆୟୋଜନ କରିଛନ୍ତି

ବିଷ୍ଟ୍ ଲାଷ୍ଟ ରାଇଟ୍ ଜାମ୍ମୁ କାଶ୍ମୀରର ରାଜୌରୀ କିଲ୍ଲାରେ ସନ୍ତାସବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଆଇଇଡି ବିସ୍କୋରକକୁ ନିଷ୍ଟ୍ରିୟ କରିବାକୁ ଯାଇ ଶହୀଦ ହୋଇଥିବା ମେଜର ଚିତ୍ରେସ୍ ବିଷ୍କଙ୍କର ଶେଷକୃତ ଆଜି ହରିଦ୍ୱାରା ସ୍ଥିତ ଖରଖରୀ ଶ୍କଶାନଘାଟରେ ସମ୍ପୂର୍ଣ୍ଣ ସାମରିକ ମର୍ଯ୍ୟାଦା ସହ ସମ୍ପନ୍ଧ ହୋଇଛି ଆଇସିଜେ ଯାଦବ ମିଳିତ କାତିସଂଘର ସର୍ବୋଚ୍ଚ ନ୍ୟାୟାଳୟ ଆର୍ନ୍ତଜାତୀୟ ଅଦାଲତରେ କୁଳଭ୍ଷଣ ଯାଦବଙ୍କ ମାମଲାର ଚାରିଦିନିଆ ସାର୍ବଜନୀନ ଶୁଣାଣି ଆରମ୍ଭ ହୋଇଥିବାବେଳେ କେବଳ ପ୍ରଚାର ପାଇଁ ପାକିସ୍ତାନ ଆର୍ନ୍ତଜାତୀୟ ଅଦାଲତର ଅପବ୍ୟବହାର କରୁଛି ବୋଲି ଭାରତ ଅଭିଯୋଗ କରିଛି ଆଜି ହଗ୍ଠାରେ ଚାଲିଥିବା ପ୍ରଥମ ଦିନର ଶୁଣାଣି ଅବସରରେ ଭାରତ ଦୁଇଟି ପ୍ରମୁଖ ପ୍ରସଙ୍ଗ ଉପରେ ଯୁକ୍ତିକୁ କେନ୍ଦ୍ରୀତ କରିଛି ଏହି ଦୁଇଟି ପ୍ରସଙ୍ଗ ହେଉଛି ଅଭିଯୁକ୍ତଙ୍କୁ ନିଜର ପକ୍ଷ ରଖିବା ପାଇଁ କୃଟନୈତିକ ସହାୟତା ପ୍ରଦାନକୁ ନେଇ ଭିଏନା ରାଜିନାମାର ଖିଲାଫ ଏବଂ ପ୍ରସ୍ତାବ ପ୍ରକ୍ରିୟା ସମ୍ପର୍କରେ ସ୍ୱଚନା ଭାରତୀୟ ନୈବାହିନୀ ଅବସରପ୍ରାପ୍ତ ଅଧିକାରୀ ଯାଦବଙ୍କୁ ଦେଶଦ୍ରୋହ ଅଭିଯୋଗରେ ପାକିସ୍ତାନର ସେନା ଅଦାଲତ ମୃତ୍ୟୁଦଶ୍ଡ ଆଦେଶ ଦେଇଛି ଏହି ମାମଲାରେ ଭାରତର ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ସଲିସିଟର ଜେନେରାଲ ହରିଶ୍ ସାଲ୍ଭେ କହିଛନ୍ତି କଣେ ନିରୀହ ଭାରତୀୟଙ୍କର ଜୀବନପ୍ରତି ଆଶଙ୍କା ଦେଖାଦେବା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ସେ କହିଛନ୍ତି ପାକିସ୍ତାନର ଯୁକ୍ତି ସମ୍ପର୍ଶ୍ଣ ମନଗତା କାହାଣୀ ଉପରେ ଆଧାରିତ ଶ୍ରୀ ସାଲ୍ଭେ କହିଛନ୍ତି କ୍ରଟନୈତିକ ସହାୟତା ପ୍ରଦାନ ବିନା ଯାଦବଙ୍କୁ ହାଜତରେ ରଖିବାକୁ ବେଆଇନ ଘୋଷଣା କରାଯିବା ଉଚିତ

ତେବେ ଭାରତର ମତ ହେଉଛି ନୌବାହିନୀରୁ ଅବସର ନେବା ପରେ ବ୍ୟବସାୟ କରୁଥିବା ଯାଦବଙ୍କୁ ଇରାନରୁ ଅପହରଣ କରି ନିଆଯାଇଛି

ଜଷ୍ଟିସ ଆରଏଫ ନରିମାଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ କହିଛନ୍ତି ଏହି କାରଖାନାକୁ ପୁଣି ଥରେ ଖୋଲିବା ପାଇଁ ଆଦେଶ ଦେବା ଜାତୀୟ ସବୁଜ ଟ୍ରାଇବୁନାଲର ବିଚାର ପରିସର ବାହାରେ ବେଞ୍ଚ ଆହୁରି କହିଛନ୍ତି କାରଖାନା ଖୋଲିବାକୁ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ବେଦାନ୍ତର ସ୍ୱାଧୀନତା ରହିଛି ଷ୍ଟେରିଲାଇଟ କାରଖାନାକୁ ବନ୍ଦ କରିବା ପାଇଁ ତାମିଲନାଡ଼ୁ ସରକାରଙ୍କ ନିଷ୍ପଭି ବିରୁଦ୍ଧରେ କାତୀୟ ସବୁଜ ଟ୍ୟବୁନାଲ ଦେଇଥିବା ନିଷ୍ପଭିକ୍ କାର୍ଯ୍ୟକାରୀ କରାଇବା ପାଇଁ ତାମିଲନାଡୁ ପ୍ରଦୃଷଣ ବୋର୍ଡକୁ ନିର୍ଦ୍ଦେଶ ଦେବା ପାଇଁ ବେଦାନ୍ତ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି

ଆକି ନ୍ନଆଦିଲ୍ଲୀଠାରେ ନବଗଠିତ କେନ୍ଦ୍ରୀୟ ୱାକ୍ ଅଫ୍ ପରିଷଦର ବୈଠକରେ ସେ ଆକି ଅଧ୍ୟକ୍ଷତା କରିଥିଲେ ଶ୍ରୀ ନକ୍ଭି କହିଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କର ନିଯୁକ୍ତିଭିତ୍ତିକ କୌଶଳବିକାଶ ଶିକ୍ଷାଗତ ସଶକ୍ତିକରଣ ସୁନିଶ୍ଚିତ କରିବା ପାଇଁ ସରକାର ସମସ୍ତ ମୌଳିକ ସୁବିଧା ଯୋଗାଇ ଦେଇଛନ୍ତି

ପିଏମ ବାରଣାସୀ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବାରଣାସୀ ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକହ୍ବର ଶୁଭାରୟ କରିବେ ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଶ୍ରୀ ମୋଦୀ ବାରଣାସୀ ସ୍ଥିତ ଡିକେଲ ରେଳଇଞ୍ଜିନ କାରଖାନାଠାରେ ଡିକେଲରୁ ବିଦ୍ୟୁତକରଣ ହୋଇଥିବା ଟ୍ରେନ ଇଞ୍ଜିନର ଶ୍ରଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ବନାରସ୍ ହିନ୍ଦ୍ର ବିଶ୍ୱବିଦ୍ୟାଳୟର ନବନର୍ମିତ ମଦନମୋହନ ମାଲବ୍ୟ କ୍ୟାନସର କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିବେ ଏହି ହସ୍ପିଟାଲ ଉତ୍ତରପ୍ରଦେଶ ଝାଡଖଣ୍ଡ ବିହାର ଉତ୍ତରାଖଣ୍ଡ ତଥା ନେପାଳ ଭଳି ପଡୋଶୀ ରାଷ୍ଟ୍ରର ରୋଗୀମାନଙ୍କୁ ସ୍କୁଲଭ ମୂଲ୍ୟରେ କ୍ୟାନସର ଚିକିତ୍ସା ସୁବିଧା ଯୋଗାଇ ଦେବ ଶ୍ରୀ ମୋଦି ଲେହରତାରାଠାରେ ହୋମିଭାବା କ୍ୟାନସର ହସ୍ପିଟାଲକୁ ମଧ୍ୟ ଉଦ୍ଘାଟନ କରିବେ ଏହି ଦୁଇ କ୍ୟାନସର ହସ୍ପିଟାଲ ଉଦ୍ଘାଟନ ଦ୍ୱାରା କ୍ୟାନସର ଏବଂ ଏହି ସମ୍ଭନ୍ଧିତ ରୋଗର ଉତ୍ତମ ଚିକିତ୍ସା ଓ ଯତ୍ର ପାଇଁ ବାରଣାସୀ ଏକ ଅଗ୍ରଶୀ କେନ୍ଦ୍ରଭାବେ ପରିଗଣିତ ହେବ ବନାରସ ହିନ୍ଦ୍ର ବିଶ୍ୱବିଦ୍ୟାଳୟଠାରେ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଆୟୁଷ୍ଠାନ ଭାରତ କାର୍ଯ୍ୟକ୍ରମର ହିତାଧିକାରୀମାନଙ୍କ ସହିତ ଶ୍ରୀ ମୋଦି ମତବିନିମୟ କରିବେ